ଜେକେ ସିଚୁଏସନ୍ ଜାମ୍ମୁ କାଶ୍ମୀରର ଜାନ୍ମୁ ଡିଭିଜନରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିବାରୁ ସେଠାରେ ପରିସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇଛି ଜାମ୍ମୁ ଡିଭିଜନର ରାମବନ ଜିଲ୍ଲାରେ କେବଳ ବନିହାଲ୍ ସବ୍ଡିଭିଜନକୁ ଛାଡ଼ି ବାକି ସବୁସ୍ଥାନରେ ପ୍ରାଥମିକ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ୍ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ଖୋଲିଛି ସୀମାନ୍ତ ଜିଲ୍ଲା ରାଜୌରୀରେ ମଧ୍ୟ ସ୍କୁଲ୍ଗୁଡ଼ିକ ଆଜି ଖୋଲିଛି ରିଆସି ଓ କାଠୁଆ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ସହ ପରିସ୍ଥିତି ସଂପୂର୍ଣ୍ଣ ରୂପେ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଇତିମଧ୍ୟରେ କିଛି ବୈଷୟିକ ତ୍ରଟି ଯୋଗୁଁ ସମଗ୍ର ଜାନ୍ପୁ ଡିଭିଜନରେ ମୋବାଇଲ୍ ଇଷ୍କରନେଟ୍ ସେବା ବାତିଲ କରାଯାଇଛି ଜାମ୍ପୁ ଡିଭିଜନାଲ୍ କମିଶନର ସଞ୍ଜିବ ବର୍ମାଙ୍କ କହିବା ଅନୁସାରେ ଖୁବ୍ଶୀଘ୍ର ସେଠାରେ ମୋବାଇଲ୍ ଇଷ୍କରନେଟ୍ ସେବା ପୁନର୍କ୍ଷମ ହେବ ଇତିମଧ୍ୟରେ କ୍ରାମ୍ଗୁ ଡିଭିଜନାଲ୍ କମିଶନର ଓ ଜାମ୍ଗୁ ରେଞ୍ଜ୍ର ପୋଲିସ୍ ଇନ୍ନପେକ୍ଟର ଜେନେରାଲ୍ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଗୁଜବ ପ୍ରଚାର କରୁଥିବାର ଜଣାପଡ଼ିଛି ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେହି ଦୁଇ ଅଫିସର ଚେତାବନୀ ଦେଇଛନ୍ତି ଆର୍ମି ଞ୍ବିମେନ୍ ଏମ୍ପାଓ୍ୱାରମେଣ୍ଟ୍ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଦୂରଦୂରାନ୍ତ ଗ୍ରାମଗୁଡ଼ିକର ସ୍ଥାନୀୟ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ଲାଗି ସେନାବାହିନୀ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି ସେହି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ଏହି ପଦକ୍ଷେପର ଅଂଶ ସ୍ୱରୂପ ସେନାବାହିନୀ ପକ୍ଷରୁ ଲାମ୍ଠାରେ ମହିଳା କ୍ଷମତାପନ୍ନ କେନ୍ଦ୍ରର ବିକାଶ କରାଯିବ ଯାହା ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯିବ ମହିଳାମାନେ ଯେଭଳି ଆତ୍ମନିଯୁକ୍ତି ମାଧ୍ୟମରେ ଉପାର୍ଜନକ୍ଷମ ହୋଇପାରିବେ ସେଥିପାଇଁ ଏହି ତାଲିମ ଦିଆଯିବ ସେହି କେନ୍ଦ୍ରରେ ଗତକାଲିଠାରୁ ମହିଳାମାନଙ୍କୁ ସିଲେଇ ତାଲିମ ଦିଆଯିବା ଆରମ୍ଭ କରାଯାଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ଲାମ୍ ଗ୍ରାମପଞ୍ଚାୟତର ସରପଞ୍ଚ କହିଛନ୍ତି ସେନାବାହିନୀ ଦ୍ୱାରା ଏଭଳି ବିଭିନ୍ନ ପଦକ୍ଷେପ ସେହି ଅଞ୍ଚଳର ମୋଟାମୋଟି ସାମାଜିକ ଓ ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ ଏସ୍ସି ତେକପାଲ୍ ତେହେଲ୍କା ପତ୍ରିକାର ପ୍ରତିଷ୍ଠାତା ତରୁଣ ତେଜପାଲଙ୍କ ବିରୁଦ୍ଧରେ ସମସ୍ତ ଯୌନ ନିର୍ଯାତନା ମାମଲା ରଦ୍ଦ କରାଯିବା ବିଷୟ ଲୋଡ଼ି ସେ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି ତାଙ୍କର ଜଣେ ମହିଳା ସହକର୍ମୀ ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିଲେ

ଏସ୍ସି ଉନାଓ ଉନାଓ ବଳାକ୍କାର ପୀଡ଼ିତାଙ୍କ ସଡ଼କ ଦୁର୍ଘଟଣା ମାମଲାର ତଦନ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଆଜି ସୁପ୍ରିମକୋର୍ଟ ସିବିଆଇକୁ ଆଉ ଦୁଇସପ୍ତାହ ସମୟ ଦେଇଛନ୍ତି ସେହି ସଡ଼କ ଦୁର୍ଘଟଣାରେ ଉନାଓ ବଳାକ୍କାର ପୀଡ଼ିତା ଓ ତାଙ୍କର ଓକିଲ ଗୁରୁତର ଭାବେ ଆହତ ହୋଇଥିଲେ ଜଷ୍ଟିସ୍ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ସିବିଆଇର ଏକ ଆବେଦନ ଉପରେ ତଦନ୍ତ ସଂପୂର୍ଣ୍ଣ କରିବାର ସମୟସୀମା ବୃଦ୍ଧି କରିଛନ୍ତି

ବଳାକ୍କାର ପୀଡ଼ିତା ଏବଂ ତାଙ୍କର ଓକିଲଙ୍କ ବୟାନ ରେକର୍ଡ ହୋଇପାରି ନଥିବା ବିଷୟ ସିବିଆଇ ତା'ର ଆବେଦନରେ ଜଣାଇଥିଲା

ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏହି ସାନ୍ଧିଧାନିକ ଖଣ୍ଡପୀଠର ଗଠନ କରାଯାଇଥିଲା ଆଜିକୁ ମିଶାଇ ଅଷ୍ଟମ ଦିନ ପାଇଁ ବରିଷ ଓକିଲ ସିଏସ୍ ବୈଦ୍ୟନାଥନ୍ଙ୍କ ଯୁକ୍ତି ଉପରେ ଖଣ୍ଡପୀଠ ଶୁଣାଣି କରିବାର କାର୍ଯ୍ୟସ୍ଟଚୀ ଥିଲା ଶୁଣାଣି ଆରମ୍ଭ ହେବାର ମାତ୍ର ଅଳ୍ପ କିଛି ମିନିଟ୍ ପୂର୍ବରୁ ଜଷ୍ଟିସ୍ ଏସ୍ଏ ବୋବଡ଼େ ଆକି ଅନୁପସ୍ଥିତ ଥିବା ବିଷୟ ଉଭୟ ପକ୍ଷର ଓକିଲମାନଙ୍କୁ କୁହାଯାଇଥିଲା ପ୍ରଧାନ ବିଚାରପତି ଓ ଜଷ୍ଟିସ୍ ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ଏ ନଜିର୍ ଏହି ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟ ଅଛନ୍ତି

ଶ୍ରୀ ମୋଦି ପ୍ରଥମେ ୟୁଏଇ ଗସ୍ତ କରିବେ ସେଠାରେ ସେ ଆବୁଧାବି ଯୁବରାଜ ଶେଖ୍ ମହମ୍ମଦ ବିନ୍ କଏଦ୍ ଅଲ୍ ନାହିୟାଁଙ୍କୁ ସାକ୍ଷାତ କରି ତାଙ୍କ ସହ ବହୁ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଅର୍ଡର ଅଫ୍ ଜଏଦ୍'ରେ ତାଙ୍କୁ ଭୂଷିତ କରାଯିବ ଗତ ଏପ୍ରିଲ୍ ମାସରେ ଶ୍ରୀ ମୋଦିଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି ବୈଠକରେ ମିଳିତ ଅଧ୍ୟକ୍ଷତା କରିବେ ଓ ଉଭୟ ଦେଶର ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେବେ ନେପାଳ ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ ମିଳିତ କମିଶନ ବୈଠକରେ ମୋଟାମୋଟି ଦ୍ୱିପକ୍ଷୀୟ ସଂପର୍କ ଓ ସହଯୋଗ ଅର୍ଥନୈତିକ ଭାଗିଦାରୀ ବାଣିଜ୍ୟ ଓ ପରିବହନ ବିଦ୍ୟୁତ ଓ ଜଳସଂପଦ ସଂସ୍କୃତି ଶିକ୍ଷା ଏବଂ ଅନ୍ୟାନ୍ୟ ସ୍ୱାର୍ଥସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ

ଏହାର ବୈଠକ ପାଳିକରି ଥରେ ଭାରତରେ ଓ ଥରେ ନେପାଳରେ ହୋଇଥାଏ

ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କରଙ୍କ ନେପାଳ ଗସ୍ତ ସମୟରେ ସେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସାକ୍ଷାତ କରିବେ ତାଙ୍କର ସମ୍ମାନାର୍ଥେ ନେପାଳ ବୈଦେଶିକ ମନ୍ତ୍ରୀ ଏକ ନୈଶ୍ୟ ଭୋଜିସଭାର ଆୟୋଜନ କରିଛନ୍ତି ଭିପି ଲିଥୁଆନିଆ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଭାରତ ଓ ଲିଥୁଆନିଆ ମଧ୍ୟରେ ଅର୍ଥନୈତିକ ଓ ସାଂସ୍କୃତିକ ସଂପର୍କକୁ ସୁଦୃଢ଼ କରିବାରେ ଏକ ସେତୁ ସଦୂଶ କାର୍ଯ୍ୟ କରିବାକୁ ସେଠାକାର ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଦେଇଛନ୍ତି ଲିଥିଆନିଆ ରାଜଧାନୀ ଭିଲିନିୟସ୍ରେ ପ୍ବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ଏହା କହିଛନ୍ତି ଶ୍ରୀ ନାଇଡୁ ଲିଥୁଆନିଆ ଲାଟ୍ବିଆ ଓ ଏଷ୍ଟୋନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି

ଦିଲ୍ଲୀ ହରିଆଣା ପଞ୍ଜାବ ଓ ଉତ୍ତରପ୍ରଦେଶରେ ବନ୍ୟା ସତର୍କତା ଜାରି କରାଯାଇଛି ଯମୁନାନଦୀ ଓ ଅନ୍ୟାନ୍ୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି

ପ୍ରବଳ ବର୍ଷା ଯୋଗୁଁ ସିମ୍ଲା ଓ କୁଲୁରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି

ଉତ୍ତର କାଶୀ ଜିଲ୍ଲାର ମୋରି ବ୍ଲକରେ ବାଦଲ ଫାଟିବା ଯୋଗୁଁ ସେହି ଅଞ୍ଚଳର ଅନେକ ଗ୍ରାମରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା

ସେମାନେ ରହୁଥିବା ଘରଟି ବର୍ଷାରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରପ୍ରଦେଶରେ ଗଙ୍ଗା ଯମୁନା ଓ ଘାଗରା ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି

ଭାରତର ବି ସାଇପ୍ରଣୀତ ଆଜି କାନାଡାର ଜାସନ୍ ଆନ୍ଥୋନି ହୋ ଶ୍ୱେ ଙ୍କୁ ଭେଟୁଥିବା ବେଳେ ଏଚ୍ଏସ୍ ପ୍ରଣୟ ଫିନ୍ଲାଣ୍ଡର ଏତୁ ଆଣ୍ଟି ଓସ୍କାରି ହେଇନୋଙ୍କୁ ଭେଟିବେ